ସେ ଏହି ଗସ୍ତ ସମୟରେ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସହ ଏକ ଦ୍ୱିପାକ୍ଷିକ ଶିଖର ବୈଠକରେ ଯୋଗଦେବେ ଶ୍ରୀ ମୋଦି ଜାପାନ ଗସ୍ତ ଅବସରରେ ୟାମାନାସିଠାରେ ଥିବା ରୋବୋଟିକ୍ସ ଓ ଅଟୋମେସନ୍ ଫାର୍ମ 'ଫ୍ୟାନକ୍'କୁ ବୁଲି ଦେଖିବେ ଏହାଛଡ଼ା ସେ ମଧ୍ୟ ଜାପାନର ଶିଳ୍ପଦ୍ୟୋଗୀ ଓ ବ୍ୟବସାୟୀମାନଙ୍କୁ ଭେଟିବେ ଟୋକିଓରେ ଆୟୋଜିତ ମେକ୍ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଉଦ୍ବୋଧନ ଦେବା ସହିତ ଭାରତରେ ପୁଞ୍ଜିନିବେଶ ପାଇଁ ଥିବା ସୁବିଧା ସୁଯୋଗ ବିଷୟରେ ସେ ଜାପାନୀ ପୁଞ୍ଜିପତିମାନଙ୍କୁ ଅବଗତ କରାଇବେ ଭାରତରେ ଜାପାନୀ ପୁଞ୍ଜିନିବେଶ ବୃଦ୍ଧି ଏହି ଗସ୍ତର ପ୍ରମୁଖ ଲକ୍ଷ୍ୟ ପ୍ରଧାନମନ୍ତ୍ରୀଙ୍କୁ ଟୋକିଓରେ ଥିବା ଭାରତୀୟ ବଂଶୋଭବମାନେ ଏକ ସମାବେଶରେ ସ୍ୱାଗତ କରିବାର କାର୍ଯ୍ୟକ୍ରମ ରହିଛି

ପିଏମ୍ କୃଷିକୁମ୍ଭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ କୃଷିକ୍ଷେତ୍ରରେ ବୈଷୟିକ ଞ୍ଜାନକୌଶଳ ବ୍ୟବହାର ଉପରେ ସରକାର ଅଗ୍ରାଧିକାର ଦେଉଛନ୍ତି ଦେଶର ଚାଷୀମାନେ ଏବେ ସୌରଚାଳିତ ପାଣିପମ୍ପ ଓ ସୌର ଫଳକମାନ ବ୍ୟବହାର କରି ନିକ ଜମିର ସର୍ବାଧିକ ଉପଯୋଗ କରୁଛନ୍ତି

ବିହନଠାରୁ ବଜାର ପର୍ଯ୍ୟନ୍ତ ଚାଷୀମାନଙ୍କର ସ୍ୱାର୍ଥ ପ୍ରତି ଧ୍ୟାନ ଦିଆଯାଉଛି ଏବଂ ଏଥିପାଇଁ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ କରାଯାଉଛି କୃଷକଙ୍କ ବିକାଶ ପାଇଁ ଯାହା ସମ୍ଭବ ତାଙ୍କ ସରକାର ତାହା କରୁଛନ୍ତି ସବୁଜ ବିପ୍ଳବ ପରେ ଏବେ ଭାରତ ଦୁଗ୍ମ ଶର୍କରା ଓ ମହ୍ୟ ବିପ୍ଳବ ଦିଗରେ ଆଗେଇ ଚାଲିଛି ବୋଲି ପ୍ରଧାନମନ୍ତ୍ରୀ କହିଚ୍ଚନ୍ତି ଆଧାର ଟେଲିକମ୍ ବର୍ତ୍ତମାନର ମୋବାଇଲ୍ ଫୋନ୍ ଗ୍ରାହକମାନଙ୍କ ତଥ୍ୟ ଯାଞ୍ଚ କରିବା ଏବଂ ନ୍ନତନ ସଂଯୋଗ ଦେବା ସମୟରେ ଏଣିକି ହିତାଧିକାରୀଙ୍କ ଆଧାର କାର୍ଡ ବ୍ୟବହାର ନ କରିବା ଲାଗି କେନ୍ଦ୍ର ସରକାର ଟେଲିକମ୍ କମ୍ପାନିଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ଗତମାସରେ ଏ ସଂପର୍କରେ ସୁପ୍ରିମକୋର୍ଟ ଦେଇଥିବା ଐତିହାସିକ ରାୟ ପରିପ୍ରେକ୍ଷୀରେ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି କୌଣସି ଘରୋଇ ସଂସ୍ଥା ଜନସାଧାରଣଙ୍କ ଆଧାର କାର୍ଡ ବ୍ୟବହାର କରିବା ନେଇ କୌଣସି ଆଇନଗତ ବ୍ୟବସ୍ଥା ନ ଥିବା ଦୃଷ୍ଟିରୁ ସର୍ବୋଚ୍ଚ ଅଦାଲତ ଏହି ରାୟ ଦେଇଥିଲେ ତେବେ ନୃତନ ମୋବାଇଲ୍ ସଂଯୋଗ ନେବା ସମୟରେ ଯଦି ହିତାଧିକାରୀ ନିଜ ଆଡ଼ୁ ଆଧାରକାର୍ଡ ଦିଅନ୍ତି ତେବେ ମୋବାଇଲ୍ କମ୍ପାନିମାନେ ଏହା ବ୍ୟବହାର କରିପାରିବେ ବୋଲି ଗତକାଲି କେନ୍ଦ୍ର ଟେଲି ଯୋଗାଯୋଗ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏ ସଂପର୍କିତ ନିର୍ଦ୍ଦେଶନାମାରେ କୁହାଯାଇଛି

ଏହାଛଡ଼ା ଆନ୍ତର୍ଜାତିକ ସୀମା ପାର ବ୍ୟବସାୟ ଓ ଯାତାୟାତ କରୁଥିବା ଲୋକଙ୍କ ଲାଗି ସୁରକ୍ଷା ଯୋଗାଇଦେବା ପ୍ରସଙ୍ଗରେ ସହଯୋଗ ଲାଗି ମଧ୍ୟ ଉଭୟ ଦୋ ରାଜି ହୋଇଛନ୍ତି

ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ ରାଜୀବ ଗୌବା ନେଇଥିବା ବେଳେ ମ୍ୟାଁମାର ଦଳର ନେତୃତ୍ୱ ନେଇଥିଲେ ତାଙ୍କର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଉପମନ୍ତ୍ରୀ ମେଜର୍ ଜେନେରାଲ୍ ଅଙ୍ଗ୍ ଥୁ ବୈଠକ ପରେ ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ବନ୍ୟପ୍ରାଣୀ ଓ ନିଶାଦ୍ରବ୍ୟ ଚାଲାଣ ରୋକିବା ଦିଗରେ ସହଯୋଗ କରିବା ଲାଗି ଉଭୟ ଦେଶ ରାଜି ହୋଇଛନ୍ତି

ଏକ ସରକାରୀ ଇସ୍ତାହାର ଅନୁସାରେ ଏହି ଆଲୋଚନାରେ ଭାରତ ମ୍ୟାଁମାର ଥାଇଲାଣ୍ଡ ତ୍ରିପାକ୍ଷିକ ରାଜପଥ ପ୍ରକଳ୍ପର କାଲେଓ୍ବାଠାରୁ ୟାଗି ପର୍ଯ୍ୟନ୍ତ ସଡ଼କ ନିର୍ମାଣର ଅଗ୍ରଗତି ସଂପର୍କରେ ଦୁଇ ନେତା ସମୀକ୍ଷା କରିଛନ୍ତି ଏହାଛଡ଼ା ଇମ୍ଫାଲ ଓ ମାଣ୍ଡାଲେ ବସ୍ ସେବା ଏବଂ ଦ୍ୱିପାକ୍ଷିକ ମୋଟରଯାନ ରାଜିନାମା ନେଇ ଦୁହେଁ କଥାବାର୍ତ୍ତା କରିଛନ୍ତି ଦୁଇଦେଶ ମଧ୍ୟରେ ସୁଗମ ପରିବହନ ବ୍ୟବସ୍ଥା ଓ ଯାତାୟାତ ନେଇ କେତେକ ରାଜିନାମାରେ ଉପନୀତ ହେବାକୁ ଉଭୟ ପକ୍ଷ ରାଜି ହୋଇଛନ୍ତି

ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ସେଣ୍ଟରଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବରେ ଉତ୍ତର ପୂର୍ବାଞ୍ଚଳର ଅନୁପମ ସଂସ୍କୃତି ଉପରେ ଏଥିରେ ବିଭିନ୍ନ କାର୍ଯ୍ୟକ୍ରମ ପରିବେଷଣ କରାଯିବ ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରଣାଳୟ ଅଧୀନସ୍ଥ ଉତ୍ତର ପୂର୍ବାଞ୍ଚଳ ପରିଷଦ ଏହି ଉହବ ଆୟୋଜନ କର୍ୁଛି ଏଥିରେ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ସେଣ୍ଟର ସହାୟତା ଯୋଗାଇଦେଉଛି ଏହି ଉତ୍ସବରେ ଉତ୍ତର ପୂର୍ବାଞ୍ଚଳର ହସ୍ତକଳା ହସ୍ତଶିଳ୍ପ ହସ୍ତତ୍ତ ପର୍ଯ୍ୟଟନ ଖାଦ୍ୟ ଓ ସଂସ୍କୃତି ସ୍ଥାନ ପାଇବ ପିଏମ୍ ମନ୍ କି ବାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ

ପ୍ରଧାନମନ୍ତ୍ରୀଙ୍କ ଦପ୍ତରର ୟୁଟୁବ୍ରେ ମଧ୍ୟ ଏହା ଉପଲବ୍ଧ ହେବ

ସ୍ୱରାଜ କତ୍ତାର ବୈଦେଶିକମନ୍ତ୍ରୀ ସୁଷମା ସ୍ୱରାଜ ଆସନ୍ତାକାଲିଠାରୁ ଏକ ଚାରିଦିନିଆ ଗସ୍ତରେ କତ୍ତାର ଓ କୁଏତ୍ ଯିବେ

ବୈଦେଶିକମନ୍ତ୍ରୀ ଭାବେ ଶ୍ରୀମତୀ ସ୍ୱରାଜଙ୍କର ଏହା ପ୍ରଥମ କତ୍ତାର ଓ କୁଏତ୍ ଗସ୍ତ ଏହି ଦୁଇଦେଶ ସହ ଭାରତର ସଂପର୍କ ବୃଦ୍ଧି ପାଇଁ ବୈଦେଶିକମନ୍ତ୍ରୀ ସେଠାକୁ ଗସ୍ତ କରୁଛନ୍ତି

ଏଥିପାଇଁ ଓଝାର ବାୟୁସେନା ଘାଟୀଠାରେ ଏକ ଉତ୍ସବ ଆୟୋଜିତ ହୋଇଥିଲା ପ୍ରତିରକ୍ଷା ସୂତ୍ରରୁ ପ୍ରକାଶ ଯେ ରୁଷ୍ ତିଆରି ସୁଖୋଇ ବିମାନର ଲଢ଼େଇ ଦକ୍ଷତା ବୃଦ୍ଧି ପାଇଁ ଏହାର ଢାଞ୍ଚାଗତ ପରିବର୍ତ୍ତନ ଓ ବିକାଶ ନିମନ୍ତେ ହିନ୍ଦୁସ୍ଥାନ ଏରୋନେଟିକ୍କ ଲିମିଟେଡ୍ ଅନୁମତି ପାଇଛି ତଦନୁସାରେ ଏହାର ଆଧୁନିକୀକରଣ କରାଯାଇଛି

ନୂଆକରି ବିକଶିତ ହୋଇଥିବା ଏହି ଇଣ୍ଟରସେପ୍ଟର ସିଷ୍ଟମ୍କୁ ପ୍ରୟୋଗ କରାଯାଇ ଏକ ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତକୁ ସଫଳତାର ସହ ନଷ୍ଟ କରାଯାଇଛି ଜାପାନ ସହାୟତାରେ ନିର୍ମିତ ଏହି କ୍ଷେପଣାସ୍ତ୍ର ନିରୋଧୀ ବ୍ୟବସ୍ଥା ପରୀକ୍ଷଣ ପୂର୍ବରୁ ଦୁଇଥର ବିଫଳ ହୋଇଥିଲା ଆମେରିକାର କ୍ଷେପଶାସ୍ତ୍ର ପରୀକ୍ଷଣ ସଂସ୍ଥା ପକ୍ଷରୁ କୁହାଯାଇଛି

କେକେ ପୋଲ୍ ନୋଟିଫିକେସନ୍ ଜାନ୍ମୁ ଓ କାଶ୍ମୀରର ମୁଖ୍ୟ ନିର୍ବାଚନ ଅଧିକାରୀ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି

ସେହିଦିନ ଭୋଟ୍ ଗଣତି କରିବାର କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି

କ୍ରିକେଟ୍ ଆକି ପୁଣେଠାରେ ଭାରତ ଓ ୱେଷ୍ଟଇଣ୍ଡିକ୍ ମଧ୍ୟରେ ତୂତୀୟ ଏକଦିବସୀୟ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହେବ

ପ୍ରଥମ ମ୍ୟାଚ୍ରେ ଭାରତ ବିପୁଳ ବିଜୟ ହାସଲ କରିଥିବା ବେଳେ ଦ୍ୱିତୀୟ ମ୍ୟାଚ୍ଟି ଅମୀମାଂସିତ ଭାବେ ଶେଷ ହୋଇଛି ଭାରତୀୟ ଦଳରେ ପେସ୍ ବୋଲର୍ ଭୁବନେଶ୍ୱର କୁମାର ଓ ଯସ୍ପ୍ରୀତି ଗୁମ୍ରାଙ୍କୁ ସାମିଲ କରାଯାଇଛି ହକି ମସ୍କାଟ୍ରେ ଚାଲିଥିବା ଏସୀୟ ଚମ୍ପିୟନ୍ନ ଟ୍ରଫି ଟୁର୍ଣ୍ଣାମେଣ୍ଟ୍ରେ ଆଜି ଭାରତ ଏସୀୟ ସ୍ୱର୍ଣ୍ଣପଦକ ବିଜେତା ଜାପାନକୁ ସେମିଫାଇନାଲ୍ରେ ଭେଟିବ

ଏପର୍ଯ୍ୟନ୍ତ ଏହି ପ୍ରତିଯୋଗିତାରେ ଭାରତ ଅପରାଜିତ ରହିଛି ମାଲେସିଆ ସହିତ ଖେଳିଥିବା ଏକମାତ୍ର ମ୍ୟାଚ୍ ବିନା ଗୋଲ୍ରେ ଅମିମାଂସିତ ହୋଇଥିଲା ଅପରପକ୍ଷରେ ଅନ୍ୟ ଏକ ସେମିଫାଇନାଲ୍ରେ ଆଜି ପାକିସ୍ତାନ ଓ ମାଲେସିଆ ମଧ୍ୟରେ ଲଢ଼େଇ ହେବ